ଏହି କମିଟିରେ ସତ୍ୟଭୂଷଣ ସାହୁ ସମରେନ୍ଦ୍ର ମିଶ୍ର ସୁଧୂର କୁମାର ପରିଛା ଗୋବିନ୍ଦ ମିଶ୍ର ପ୍ରମୁଖ ରହିଥିବାବେଳେ ଅମୀୟ କୁମାର ପଟ୍ଟନାୟକ କମିଟିର ଆବାହକ ଅଛନ୍ତି

ଉଦ୍ଯାପନୀ ଉହବରେ ବୟନଶି୍ବ ମନ୍ତୀ ପଦ୍ମିନୀ ଦିଆନ ଉପସ୍ଥିତ ରହି କଳାକାରମାନଙ୍ଙୁ ସମ୍ମର୍ଦ୍ଧିତ କରିଥିଲେ

ଗତକାଲଇ ସକ୍ଷ୍ୟାରେ ସେମାନେ ଶୌଚପାଇଁ ଯାଇଥିବା ସମୟରେ ପୋଖରୀରେ ବୁଡି ଯାଇଥିଲେ

ଗିରଫ ଯୁବକ ଜଶଙ୍କ ଶ୍ରୀବିହାର ଅଞ୍ଚଳର ବୋଲି ଜଣାପଡିଛି

ଭାରତୀୟ ଶିଶୁ ଚିକିସ୍କ ସଂଘର ଜାତୀୟ ସଭାପତି ଡାକ୍ତର ସନ୍ତୋଷ ସୋହାନ ଏହାକୁ ଉଦ୍ଘାଟନ କରି ଅତ୍ୟାଧୁନିକ ପ୍ରଣାଳୀରେ ଶିଶ୍ୱରୋଗ ଚିକିସ୍ ଓ ଉଚ୍ଚତର ଗବେଷଣା ପାଇଁ ପରାମର୍ଶ ଦେଇଥିଲେ